ଏବଂ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉହବ ଆଜି ଉଦ୍ଯାପିତ ହେବ

ଆଜି ଲୋକସଭାର ଅଧିବେଶନ ଆରମ୍ଭ ହେବାକ୍ଷଣି କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ପ୍ରଜ୍ଞା ଠାକୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଏହି ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ସିଂହ କହିଥିଲେ ମହାତ୍ରାଗାନ୍ଧି ହେଉଛନ୍ତି ଏ ଦେଶପାଇଁ ଆଦର୍ଶ ଏବଂ ସେ ସବୃବେଳେ ଆମ ପାଇଁ ମହାନ୍ ହୋଇ ରହିବେ ଗୋଡ୍ସେଙ୍କୁ ସମର୍ଥନ କରୁଥିବା ବିଚାରଧାରାକୁ ସେ କଠୋର ଭାବେ ଭର୍ସନା କରିଛନ୍ତି କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଏହି ପ୍ରସଙ୍ଗ ଉପରେ ଆଲୋଚନା ଦାବି କରିଥିଲେ ତେବେ ବାଚସ୍କତି ଓମ୍ ବିର୍ଲା ଏହି ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ ପରେ କଂଗ୍ରେସ ଡିଏମ୍କେ ଟିଏମ୍ସି ଓ ଅନ୍ୟାନ୍ୟ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ ରାଜ୍ୟସଭାରେ ସିପିଆଇଏମ୍ ସଦସ୍ୟ କେକେ ରାଗେଶ୍ ଓ ଆମ୍ ଆଦ୍ମୀ ପାର୍ଟିର ସଞ୍ଜୟ ସିଂହ ଏହି ପ୍ରସଙ୍ଗ ଉପରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବାବେଳେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗତକାଲି ଲୋକସଭାରେ ଏହି ବିବାଦୀୟ ବୟାନ ଦେଇଥିଲେ ନଡ୍ଡା ପ୍ରଜ୍ଞା ବିଜେପି କାର୍ଯ୍ୟକାରୀ ସଭାପତି କେପି ନଡ୍ରା ନାଥୁରାମ୍ ଗୋଡ୍ସେଙ୍କ ଉପରେ ପ୍ରଜ୍ଞା ସିଂ ଠାକ୍ରରଙ୍କ ମନ୍ତବ୍ୟର ନିନ୍ଦା କରିଛନ୍ତି

ଶ୍ରୀ ନଡ୍ରା କହିଛନ୍ତି ପ୍ରଜ୍ଞା ସିଂ ଠାକୁରଙ୍କୁ ପ୍ରତିରକ୍ଷା ଉପଦେଷ୍ଟା କମିଟିରୁ ବହିଷ୍କାର କରାଯିବ ଚଳିତ ଅଧିବେଶନରେ ତାଙ୍କୁ ସଂସଦୀୟ ପାର୍ଟି ବୈଠକରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ନଡ଼ୁ କହିଚ୍ଛନ୍ତି

ଆଜି ସନ୍ଧ୍ୟାରେ ସେକ୍ଷ୍ରାଲ୍ ମୁମ୍ୟାଇର ଶିବାଜୀ ପାର୍କଠାରେ ଶପଥ ଗ୍ରହଣ ଉହବ ଅନୁଷ୍ଠିତ ହେବ ଶ୍ରୀ ଠାକ୍ରେ ଶିବସେନା ଏନ୍ସିପି କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେବେ

ସୀତାରମଣ ଇକୋନୋମୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାପାଇଁ ସରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି ସେ କହିଛନ୍ତି ବଜେଟ୍ ପରେ ସରକାର ଗ୍ରହଣ କରିଥିବା ପଦକ୍ଷେପଗ୍ରଡ଼ିକର ସୁଫଳ ମିଳିବା ଆରମ୍ଭ କରିଛି ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସଂକ୍ରାନ୍ତରେ ଏକ ସ୍ୱଚ୍ଚକାଳୀନ ଆଲୋଚନାରେ ଅଂଶଗ୍ରହଣ କରି କିଛି ପ୍ରଶ୍ନର ଉତ୍ତର ଦେବାବେଳେ ଅର୍ଥମନ୍ତ୍ରୀ ଏହା କହିଛନ୍ତି ବ୍ୟାଙ୍କ୍ଗୁଡ଼ିକୁ ପାଣ୍ଡି ପ୍ରଦାନ ଜିଏସ୍ଟିରେ ସଂସ୍କାର ଓ ଅନ୍ୟାନ୍ୟ ସଂସ୍କାରମଳକ ପଦକ୍ଷେପ ନିଆଯାଇଥିବାର ଶ୍ରୀମତୀ ସୀତାରମଣ କହିଛନ୍ତି ଏଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଏ ବିଷୟରେ ହସ୍ତକ୍ଷେପ କରୁଛନ୍ତି ଯାହାଫଳରେ ଦେଶର ଅର୍ଥନୀତି ଅଗ୍ରଗତି ପଥରେ ଆଗେଇ ଚାଲିବ ଅର୍ଥମନ୍ତ୍ରୀ କହିଛନ୍ତି ଭାରତୀୟ ଅର୍ଥନୀତି ଅବସ୍କୀତି ଅବସ୍ଥାକୁ ଆସି ନାହିଁ ଓ ଏହା କେବେ ମଧ୍ୟ ଏଭଳି ସ୍ଥିତିକୁ ଆସିବ ନାହିଁ ସରକାର ପୂର୍ବର ୟୁପିଏ ସରକାରଙ୍କ ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛନ୍ତି ପୂର୍ବର୍ ଆଲୋଚନା ସମୟରେ ବିରୋଧୀ ଦଳମାନେ ଦେଶର ଅର୍ଥନୈତିକ ସ୍ଥିତି ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଥିଲେ ଓ ଦେଶ ଏକ ଆର୍ଥିକ ସଙ୍କଟ ଆଡ଼କୁ ଗତି କର୍ତ୍ତିଥିବାର ଦାବି କରିଥିଲେ

ବିକେପି ସଭାପତି ଅମିତ୍ ଶାହା ଆଜି ଚକ୍ରା ଓ ଗଡ଼୍ୱାଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ୍ ମରାଣ୍ଡି ଓ ଅଖିଳ ଝାଡ଼ଖଣ୍ଡ ଛାତ୍ରସଂଘ ମୁଖ୍ୟ ସୁଦେଶ କୁମାର ମାହାତୋ ମଧ୍ୟ ନିର୍ବାଚନ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଚଳିତ ନିର୍ବାଚନରେ ସଂରକ୍ଷଣ ଓ ନିଯୁକ୍ତି ମୁଖ୍ୟ ପ୍ରସଙ୍ଗ ରହିଛି ଓ ସବୁ ରାଜନୈତିକ ଦଳ ଏହି ଦୁଇ ପ୍ରସଙ୍ଗକୁ ନେଇ ପ୍ରଚାର ଚଳାଇଛନ୍ତି

ବିଧାନସଭା ବାଚସ୍କତି ବିରୋଧୀ ଦଳ କଂଗ୍ରେସ ଓ ଏଆଇୟୁଡିଏଫ୍ର ମୁଲତବୀ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଦେବା ପରେ ସେହି ଦୁଇ ଦଳ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଛନ୍ତି ସେହି ଦୁଇ ଦଳ ଏନ୍ଆର୍ସି ଓ ନାଗରିକ ସଂଶୋଧନ ଆଇନ ଉପରେ ପ୍ରଶ୍ନକାଳ ସମୟରେ ମୁଲତବୀ ପ୍ରସ୍ତାବ ଆଗତ କରିବାକୁ ଚାହୁଁଥିଲେ କଂଗ୍ରେସ ବିଧାୟକ ଅଜନ୍ତାନ୍ ନେଓଗ୍ ପ୍ରଶ୍ନକାଳକୁ ବାତିଲ୍ କରି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାପାଇଁ ଦାବି କରିଥିଲେ କିନ୍ତୁ ବାଚସ୍କତି ହିତେନ୍ଦ୍ରନାଥ ଗୋସ୍ୱାମୀ ପ୍ରଶ୍ନକାଳ ପରେ ଏହା ଉପରେ ଆଲୋଚନା କରାଯିବାକୁ ଅନୁମତି ଦିଆଯିବ ବୋଲି କହିଥିଲେ ଏହାପରେ କଂଗ୍ରେସ ଓ ଏଆଇୟୁଡିଏଫ୍ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ପ୍ଲାକାର୍ଡ଼ ପ୍ରଦର୍ଶନ ସହ ସ୍କୋଗାନ ଦେଇଥିଲେ

ଗ୍ରାମସଭାଗୁଡ଼ିକରେ ସକ୍ରିୟ ଅଂଶଗ୍ରହଣ ପାଇଁ ଆଗକୁ ଆଗେଇ ଆସିବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଏହାପରେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରାଯିବ

ବିଭିନ୍ନ ବିକାଶମ୍ରଳକ ଯୋଜନା ସମ୍ଭନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ଲାଗି ସଚେତନତା ଅଭିଯାନ ଆରମ୍ଭ କରାଯିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାର ହର୍ ଘର୍ କଳ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ଯାହା ପ୍ରତ୍ୟେକ ଲୋକଙ୍କ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବ ଜନ୍ମୁ କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ରୂପାୟନରେ ବିଜ୍ଞାନସମ୍ମତ ପଦ୍ଦତି ଅବଲମ୍ଭନ ପ୍ରତି ଉପରାଜ୍ୟପାଳ ଜୋର୍ ଦେଇଛନ୍ତି କଙ୍ଗଲର ସୁରକ୍ଷା ଓ ପ୍ରାକୃତିକ ସମ୍ଭଳର ସଂରକ୍ଷଣ ଉପରେ ସେ ଆଲୋକପାତ କରିଛନ୍ତି

ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଗତକାଲି ଅନ୍ଦୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଉପରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି ଜଳ ଉତ୍ସଗ୍ରଡ଼ିକର ସଂରକ୍ଷଣର ସ୍ଥିତି ଏବେ ଉଦ୍ବେଗଜନକ ରହିଛି ବୋଲି ଦର୍ଶାଇ ଶ୍ରୀ ମୁର୍ମୁ ଜଳ ସଂରକ୍ଷଣ ଦିଗରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଓ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବାପାଇଁ ଆହ୍ବାନ ଦେଇଛନ୍ତି

ଆସନ୍ତାକାଲି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଗୋତାବୟେ ରାଜପକ୍ଷେଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ସେ ଆସନ୍ତାକାଲି ରାଜଘାଟ ଯାଇ କାତିର ପିତା ମହାତ୍ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ସେ ମଧ୍ୟ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ ଶ୍ରୀ ଗୋତାବୟେଙ୍କ ବିଜୟ ପରେ ତାଙ୍କ ସହ ଟେଲିଫୋନ୍ରେ କଥା ହୋଇ ତାଙ୍କୁ ଭାରତ ଆସିବାକୁ ନିମନ୍ତ କରିଥିଲେ ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା ଆର୍ଥିକ ସହଯୋଗ ଶ୍ରୀଲଙ୍କାରେ ତାମିଲ୍ ସମସ୍ୟା ସମେତ ଅନେକ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିବାର କାର୍ଯ୍ୟସ୍ଟଚୀ ରହିଛି କଂଗ୍ରେସ ପାର୍ଲାମେଣ୍ଟ ମିଟ୍ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି ଦେଶର ଆର୍ଥକ ସ୍ଥିତି ଏବେ ଦୁର୍ବଳ ରହିଛି ଏବଂ ଅଭିବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି ଆକି ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ ସଂସଦୀୟ ଦଳର ବୈଠକରେ ଉଦ୍ବୋଧନ ଦେ ଶ୍ରୀମତୀ ଗାନ୍ଧି କହିଛନ୍ତି ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି ଏବଂ ଦେଶରେ ପୁଞ୍ଜିନିବେଶ ଘଟୁ ନାହିଁ ମହାରାଷ୍ଟ୍ର ପ୍ରସଙ୍ଗ ଉପରେ ଶ୍ରୀମତୀ ଗାନ୍ଧି କହିଛନ୍ତି ରାଜ୍ୟପାଳ ଅଭୂତପୂର୍ବ ଭାବରେ କାର୍ଯ୍ୟ କରିଛନ୍ତି ଅହଂକାର ଓ ଅତି ଆତ୍କବିଶ୍ୱାସ ଯୋଗୁଁ ନିର୍ବାଚନ ପୂର୍ବ ମେଣ୍ଟ ତିଷ୍ଠି ପାରିଲା ନାର୍ହି ବୋଲି ସେ ଅଭିଯୋଗ କରିଛନ୍ତି

ଇପି ଗୋଆର ପନ୍ଜୀଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଆକି ଉଦ୍ଯାପିତ ହେବ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଉହବରେ ଯୋଗ ଦେବାର ଆଶା କରାଯାଉଛି ଏହି ଅବସରରେ ସୁପ୍ରସିଦ୍ଧ ଗାୟକ ହରିହରନ୍ଙ୍କ ବ୍ୟାଣ୍ଡ୍ କଲୋନିଆଲ୍ କଜିନ୍ସ୍ ସଙ୍ଗୀତ ପରିବେଷଣ କରିବ ଆଜି ରାତିରେ ଶେଷ ଚଳଚ୍ଚିତ୍ରର ପ୍ରଦର୍ଶନ ସହ ଏହି ନଅ ଦିନିଆ ଉତ୍ସବ ଉଦ୍ଯାପିତ ହେବ